ପଣିମ ଓଡ଼ିଶାର ସମସ୍ତ ବାର୍ ଆସୋସିଏସନ୍ ପକ୍ଷର୍ ଏହି ବନ୍ଦ୍ ଡାକରା ଦିଆଯାଇଥିଲା

ସେହିପରି ବେଙ୍ଗାଲୁରୁ ହଟିଆ ଏକୃପ୍ରେସ୍ ସମ୍ୟଲପୁର ପୁରୀ ଇଣ୍ର୍ସିଟି ଏବଂ ରାଉରକେଲା ଡିଏମ୍ୟୁ ଟ୍ରେନ ବହୁ ସମୟ ଧରି ରେଳ ଷ୍ଟେସନରେ ଅଟକି ରହିଥିଲା

ତେବେ ଏହାଦ୍ୱାରା ମେଡିକାଲ୍ ସେବା ପ୍ରଭାବିତ ହୋଇ ନ ଥିବା ଜଶାପଡ଼ିଛି ଅନ୍ୟପକ୍ଷରେ ପଣ୍କିମ ଓଡ଼ିଶା ବନ୍ଦ୍ ଡାକରାରେ କଳାହାଣ୍ଡି କିଲ୍ଲା ସାମିଲ୍ ହୋଇ ନାହି

ଏହା ପରେ ତାହା ତଳକୁ ସୁଧ ପ୍ରସ୍ତାବ ଦେଇଥିବା ଅନ୍ୟ ଦୁଇଟି ବ୍ୟାଙକକୁ ଟଙ୍କା ଜମା ପାଇଁ ପ୍ରସ୍ତାବ ଦିଆଯିବ

ଏହା ବ୍ୟତୀତ ରାଜସ୍ୱ ବିଭାଗ ସଚିବଙ୍କ ଅଧ୍ଧକ୍ଷତାରେ ଶ୍ରୀକଗନ୍ନାଥଙ୍କ ଜମି ଚିହ୍ବଟ ପାଇଁ କମିଟି ଗଠନ ହେବ ବୋଲି କୁହାଯାଇଛି

ଭାରତ ଫେରିବା ପରେ ବେଙ୍ଗାଲୁରୁରେ ଥଣ୍ଡା ଓ କ୍ୱରର ଶିକାର ହୋଇଥିଲେ ସେଠାରୁ ଓଡ଼ିଶା ଫେରିବା ପରେ ତାଙ୍ଙୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି